ପିଏମ୍ ପେଟ୍ରୋଲିୟମ୍ ପ୍ରୋଜେକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲିୟମ୍ କ୍ଷେତ୍ରରେ ବିହାରର ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ହେଲା ପାରାଦ୍ୱୀପ ହଳଦିଆ ଦୁର୍ଗାପୁର ପାଇପ୍ଲାଇନ୍ ପ୍ରକଳ୍ପର ଦୁର୍ଗାପୁର ବାଙ୍କା ସେକ୍ସନ୍ ଏବଂ ପୂର୍ବ ଚମ୍ପାରନ୍ ଓ ବାଙ୍କାରେ ଗୋଟିଏ ଲେଖାଏଁ ଏଲ୍ପିଜି ବଟଲିଂ ପ୍ଲାଣ୍ଟ ଏହି ବଟଲିଂ ପ୍ଲାର୍କ୍ଷ ସ୍ଥାପନ ଦ୍ୱାରା ବିହାରରେ ବୃଦ୍ଧି ପାଉଥିବା ଏଲ୍ପିଜି ଚାହିଦାକୁ ମେଣ୍ଟାଯାଇ ପାରିବ ସହ ଏକ ଆତ୍ମନିର୍ଭର ବିହାର ଗଠନ ଦିଗରେ ସହାୟକ ହୋଇପାରିବ

ବାଙ୍କାରେ ସ୍ଥାପିତ ହେବାକୁ ଥିବା ପ୍ଲାଣ୍ଟ ମାଧ୍ୟମରେ ବିହାରର ଭାଗଲପୁର ବାଙ୍କା ଜାମୁଇ ଆରାରିଆ କିଶନଗଞ୍ଜ ଓ କଟିହାର ଜିଲ୍ଲା ଏବଂ ପଡ଼ୋଶୀ ଝାଡ଼ଖଣ୍ଡର ଗୋଡା ଦେଓଘର ଡୁମକା ସାହିବଗଞ୍ଜ ଏବଂ ପାକୁର ଜିଲ୍ଲାବାସୀ ଉପକୃତ ହୋଇପାରିବେ

ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଅଧୀନରେ ଏହି ଦୁଇଟି ପ୍ଲାଣ୍ଟ ସ୍ଥାପିତ ହୋଇଛି

ପରିହାରକ୍ଷମ ମୃତ୍ୟୁକୁ ହ୍ରାସ କରିବା ନିମନ୍ତେ କୋଭିଡ ନାଇଷ୍ଟିନ୍ର ପରିଚାଳନା ଏବଂ ଚିକିତ୍ସା ନିୟମାବଳୀ ସମ୍ପର୍କରେ ଆଲୋଚନା ପାଇଁ ଏହି ସମ୍ମିଳନୀ ଏକ ମଞ୍ଚ ଯୋଗାଇ ଦେଇଛି କୋଭିଡ ନାଇଷ୍ଟିନ୍ ଦେଶର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ପ୍ରତି ଅଭୂତପୂର୍ବ ଆହ୍ୱାନ ସୃଷ୍ଟି କରିଥିବାବେଳେ ସରକାର ଏବଂ ବେସରକାରୀ ସଂସ୍ଥା ଗୁଡ଼ିକ ପକ୍ଷରୁ ତ୍ପର୍ତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବିଭିନ୍ନ କୋଭିଡ ହସ୍କିଟାଲରେ କୋଭିଡ ନାଇଷ୍ଟିନ୍ର ପରିଚାଳନା ସମୟରେ ସମ୍ମୁଖୀନ ହେବାକୁ ପଡୁଥିବା ବିଭିନ୍ନ ଆହ୍ବାନ ଏବଂ ପ୍ରମୁଖ ସମସ୍ୟାଗୁଡ଼ିକ ଉପରେ ନିକନିଜର ମତ ରଖିବାପାଇଁ ସ୍ୱାସ୍ଥ୍ୟ ପ୍ରତିନିଧିମାନଙ୍କୁ ମନ୍ତ୍ରଣାଳୟ ଉତ୍ସାହିତ କରିଛି ଏହି ସମ୍ମିଳନୀକୁ ଉଦ୍ଘାଟନ କରି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି କୋଭିଡ ନାଇଷ୍ଟିନ୍ ରୋଗୀମାନେ ଯେପରି ଶଯ୍ୟାରୁ ବଞ୍ଚିତ ନହେବା ସହ ତୁରନ୍ତ ଚିକିତ୍ସା ସୁବିଧା ପାଇପାରିବେ ତାହା ସୁନିଣ୍ଟିତ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ସମସ୍ତଙ୍କ ପାଇଁ ଉପଲହ୍ଧ ସୁଲଭ ଏବଂ ସହଜଲହ୍ଧ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୃଷ୍ଟି ନିମନ୍ତେ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି

ଅନ୍ୟାନ୍ୟ ରୋଗ ଦ୍ୱାରା ପୀଡିତ ରୋଗୀଙ୍କୁ ସମୟାନୁବର୍ତ୍ତୀ ଚିକିତ୍ସା ଯୋଗାଇଦେଇ ମୃତ୍ୟୁହାର ହ୍ରାସ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ତଥା ସେମାନଙ୍କୁ ଅନୁପ୍ରାଣିତ କରିବା ଦିଗରେ ପଦକ୍ଷେପ ନେବାପାଇଁ ସମ୍ମିଳନୀରେ ଗୁରୁତ୍ୱାରୋପ କରାଯାଇଛି

କୋଭିଡ ନାଇଷ୍ଟିନ୍ରେ ସଂକ୍ରମିତ ହୋଇ ସେ ଗତ ଏକସପ୍ଟାହ ହେଲା ଦିଲ୍ଲୀର ଏମ୍ସଠାରେ ଚିକିିିତ ହେଉଥଲେ ରଘୁବଂଶ ପ୍ରସାଦ ସିଂହ ନିକଟରେ ଆର୍ଜେଡିରୁ ଇଞ୍ଜଫା ଦେଇଥିଲେ ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ରାଜ୍ୟପାଳ ଫଗ୍ର ଚୌହ୍ବାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗଭୀର ଶୋକପ୍ରକାଶ କରିଛନ୍ତି ଫାଇନାନ୍ନ ମିନିଷ୍ଟ୍ରି ଆତ୍ମନିର୍ଭର ଅର୍ଥ ମନ୍ତ୍ରଣାଳୟ କହିଛି ଆମ୍ନିର୍ଭର ଭାରତ ଅଭିଯାନ ଅଧୀନରେ ଯେଉଁ ଆର୍ଥକ ପ୍ୟାକେଜ୍ ଯୋଗାଇ ଦିଆଯାଇଛି ତାହାର କାର୍ଯ୍ୟନ୍ୟନ ନେଇ ନିୟମିତ ସମୀକ୍ଷା ଓ ତଦାରଖ କରାଯାଉଛି

ଏଥିମଧ୍ୟରେ ସବ୍ଷ୍ଟେସନ ଓ ଟ୍ରାନ୍ୱମିଟର ପ୍ରତିଷ୍ଠା ତଥା ଗ୍ରାମାଞ୍ଚଳ ବିଦ୍ୟୁତ୍କରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ବିହାରରେ ଏନ୍ଟିପିସି ଦ୍ୱାରା ବିକଶିତ ବିଭିନ୍ନ ଗୋଷ୍ଠୀକୈନ୍ଦ୍ରିକ ସୁବିଧା ଗୁଡ଼ିକର ଗତକାଲି ଉଦ୍ଘାଟନ କରିବା ଅବସରରେ ଶ୍ରୀ ସିଂହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗତକାଲି ପାଟ୍ନାର ବାର୍ହଠାରେ ସହରୀ ଓ ସହନୌରା ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରିଛନ୍ତି

ଏହିସବୁ ସୁବିଧା ଓ ଭିଭିମି ନିର୍ମାଣ ଦ୍ୱାରା ସ୍ଥାନୀୟ ଲୋକମାନଙ୍କ ଯାତ୍ରା ସମୟ ହ୍ରାସପାଇବା ସହ ଜୀବନଯାପନରେ ଉନ୍ନତି ଘଟିବ

ବିହାରର ଦରଭଙ୍ଗା ବିମାନବନ୍ଦରର ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବା ପରେ ଶ୍ରୀ ପୁରୀ କହିଛନ୍ତି ଛଟ୍ ପୂଜା ପୂର୍ବରୁ ନଭେମ୍ବର ପ୍ରଥମ ସପ୍ତାହରେ ଏହି ବିମାନ ବନ୍ଦରରୁ ବିମାନ ଚଳାଚଳ ଆରମ୍ଭ କରାଯିବ

ଏହାଛଡା ଶ୍ରୀ ପୁରୀ ଦରଭଙ୍ଗା ବିମାନ ବନ୍ଦରର ନିର୍ମାଣର ଅଗ୍ରଗତି ଉପରେ ମଧ୍ୟ ସମୀକ୍ଷା କରିଛନ୍ତି ଏହି କାର୍ଯ୍ୟରେ ସନ୍ତୋଷବ୍ୟକ୍ତ କରି ଶ୍ରୀ ପୁରୀ କହିଛନ୍ତି ନିର୍ମାଣକାର୍ଯ୍ୟ ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବିମାନ ବନ୍ଦରରେ ପ୍ରବେଶ ଓ ପ୍ରସ୍ଥାନ ପ୍ରକୋଷ୍ଠ ଚେକ୍ଇନ୍ ସୁବିଧା ଓ କନ୍ଭେୟର ବେଲ୍ ସ୍ଥାପନ କରାଯାଇ ସାରିଛି ଏବଂ ଅକ୍ଟୋବର ଶେଷ ସୁଦ୍ଧା ଅବଶିଷ୍ଟ କାର୍ଯ୍ୟ ସମ୍ପର୍ଣ୍ଣ ହେବ

ଅନ୍ୟପକ୍ଷରେ ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ଆଜି କର୍ମାନୀର ଆଲେକଜାଶ୍ଡାର ଭେରେଭ୍ ଓ ଅଷ୍ଟ୍ରିଆର ଡୋମିନିକ୍ ଥେମ୍ଙ୍କ ମଧ୍ୟରେ ମୁକାବିଲା ହେବ